ପିଏମ୍ କୁଡିସିଆରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଚ୍ଚନ୍ତି ନ୍ୟାୟପାଳିକା ସର୍ବଦା ସିୟିଧାନର ସକାରାତ୍ମକ ବ୍ୟାଖ୍ୟା ମାଧ୍ୟମରେ ଏହାକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ କାର୍ଯ୍ୟ କରିବା ସହ ଜାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ନିଜର ଦାୟିତ୍ୱ ସୁଚାରୁରୂପେ ନିର୍ବାହନ କରିଆସୁଛି ଗୁଜରାତ ହାଇକୋର୍ଟର ହୀରକ ଜୟନ୍ତୀ ଉସବରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଲୋକମାନଙ୍କ ଅଧିକାରର ସୁରକ୍ଷା ହେଉ କିମ୍ବା ଜାତୀୟ ସ୍ୱାର୍ଥ ପ୍ରସଙ୍ଗ ହେଉ' ନ୍ୟାୟପାଳିକା ସର୍ବଦା ନିକ୍କର କାର୍ଯ୍ୟ ସୁଚାରୁର୍ପେ ସମ୍ପାଦନ କରିଆସୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯୁଗ ଯୁଗ ଧରି ନ୍ୟାୟ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ଭିଭିଭୂମି ରହିଛି ଓ ଏହା ଉତ୍ତମ ଶାସନର ମୂଳଦୁଆ ସଦୃଶ କାର୍ଯ୍ୟ କରିଛି ସ୍ୱରାଜ୍ୟର ଉତ୍ପତ୍ତି ଏହିଠାରୁ ହୋଇଥିଲା ଓ ଏହା ଭାରତର ସ୍ୱାଧୀନତା ସଂଗ୍ରାମକୁ ମଜବୁତ କରିଥିଲା ସେ କହିଛନ୍ତି ସିୟିଧାନର ପ୍ରଣେତାମାନେ ଭାରତୀୟ ସମ୍ଭିଧାନର ମୁଖବନ୍ଧରେ ନ୍ୟାୟକୁ ଅଗ୍ରାଧିକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଇନ୍ର ଏହି ମୌଳିକତା ଭାରତୀୟ ମୂଲ୍ୟବୋଧର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି ଓ ପ୍ରତ୍ୟେକ ନାଗରିକ ଙ୍କର ଏହା ଅଧିକାର ହୋଇଛି ସେ କହିଛନ୍ତି ଏକ ବିଶ୍ୱସ୍ତରୀୟ ନ୍ୟାୟିକ ବ୍ୟବସ୍ଥା ସ୍ଥାପନ କରିବା ହେଉଛି ନ୍ୟାୟପାଳିକା ଓ ସରକାରଙ୍କର ମୃଖ୍ୟ ଦାୟିତ୍ୱ ସେ କହିଛନ୍ତି ନ୍ୟାୟପାଳିକା ଉପରେ ଲୋକମାନଙ୍କର ଆସ୍ଥା ସେମାନଙ୍କୁ ସତ୍ୟ ପାଇଁ ସଂଗ୍ରାମ କରିବାକୁ ଶକ୍ତି ଯୋଗାଉଛି ସୁପ୍ରିମ୍କୋର୍ଟ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅଧିକାଂଶ ମାମଲାର ଶୁଣାଣି କରିଥିବାରୁ ପ୍ରଧାନମନ୍ତ୍ରୀ ଏହାର ଭୂୟସୀ ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ହାଇକୋର୍ଟ ଓ ଜିଲ୍ଲା ଅଦାଲତଗୁଡ଼ିକ ମଧ୍ୟ କୋବିଡ୍ ନାଇଷ୍ଟିନ୍ ସମୟରେ ମାମଲା ଗୁଡ଼ିକର ଅନ୍ଲାଇନ୍ ଶୁଣାଣି କରିଛନ୍ତି କୋବିଡ୍ ସଂକ୍ରମଣ ସମୟରେ ଗୁଜରାତ ହାଇକୋର୍ଟ ଲୋକମାନଙ୍କ ପାଇଁ କୋର୍ଟ କାର୍ଯ୍ୟ ଚଳାଇବା ଓ ମାମଲା ଗୁଡ଼ିକର ଅନ୍ଲାଇନ୍ ଶୁଣାଣି କରିଥିବାରୁ ଏଥିପାଇଁ ସେ ଗୁଜରାତ ହାଇକୋର୍ଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଗୁକରାତ ହାଇକୋର୍ଟ ଏହାର ହୀରକ ଜୟନ୍ତୀ ପାଳନ କରୁଥିବାରୁ ପ୍ରଧାନମନ୍ତ୍ରୀ ଏହା ଉପରେ ଏକ ସ୍କାରକୀ ଡାକ ଟିକଟ ଉନ୍ତୋଚନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଆଇନ୍ ଓ ନ୍ୟାୟମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଗୁଜରାତ ହାଇକୋର୍ଟ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ସର୍ବଦା ନିଜର ସ୍ଥାନ ଶୀର୍ଷରେ ରଖିଆସିଛି

ଗୁଜରାତ ହାଇକୋର୍ଟ ନୂଆ ଜ୍ଞାନକୌଶଳର ବ୍ୟବହାର କରିଥିବାରୂ ସେ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି ଏହି ଅବସରରେ ସୁପ୍ରିମ୍କୋର୍ଟ ଓ ଗୁଜରାତ ହାଇକୋର୍ଟର ବହୁ ବିଚାରପତି ଓ ଆଇନ୍ କ୍ଷେତ୍ୱରେ କାର୍ଯ୍ୟରତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ

ପ୍ରତିଦିନ ପ୍ରତିଷେଧକ ନେଉଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ଦେଶରେ ଚିକିିିିତ ହେଉଥିବା ସଫକ୍ରମିତମାନଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି

ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡା ଠାରେ ସାମ୍ଘାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି କେନ୍ଦ୍ର ସରକାର କୋବିଡ୍ ନାଇଷ୍ଟିନ୍ର ସଫଳତାର ସହ ମୁକାବିଲା କରିପାରିଛନ୍ତି

ଶ୍ରୀ ଜୟଶଙ୍କର କହିଛନ୍ତି କେନ୍ଦ୍ର ବଜେଟ୍ରେ ସ୍ୱାସ୍ଥ୍ୟ କ୍ଷେତ୍ର ଓ ଦେଶର ନାଗରିକମାନଙ୍କ ସୁସ୍ଥ ଜୀବନ ଜାପନକୁ ଅଗ୍ରାଧିକାର ଦିଆଯାଇଛି ପରେ ଶ୍ରୀ ଜୟଶଙ୍କର ବିଜୟୱାଡା ପାସ୍ପୋର୍ଟ୍ କାର୍ଯ୍ୟାଳୟ ଗସ୍ତ କରିଥିଲେ ଓ ଏହାର କାର୍ଯ୍ୟଶୈଳୀ ଉପରେ ସନ୍ତୋଷ ପ୍ରକାଶ କରିଥିଲେ ପାସ୍ପୋର୍ଟ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସହ ବାର୍ତ୍ତାଳାପ ସମୟରେ ଶ୍ରୀ ଜୟଶଙ୍କର କହିଛନ୍ତି ପାସ୍ପୋର୍ଟ୍ ବ୍ୟବସ୍ଥାରେ ବିପ୍ଲବାତ୍ମକ ପରିବର୍ତ୍ତନମାନ ଆସିଛି ଓ ଦେଶର ଜନସାଧାରଣ ବିନା ବାଧାବିଘୁରେ ପାସ୍ପୋର୍ଟ ପାଇପାରୁଛନ୍ତି

ପଣଜୀ ଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ଏହି ଅର୍ଥ ଆତ୍ମନିର୍ଭର ଗୋଆ ପାଇଁ ଖର୍ଚ୍ଚ ହେବ ଶ୍ରୀ ସିଂହ କହିଛନ୍ତି ବଜେଟ୍ରେ ଗ୍ରାମାଞ୍ଚଳର ଗରିବ ମହିଳା ଯୁବା ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ପାଇଁ ଅନେକ କଲ୍ୟାଣ ମୂଳକ ଯୋଚ୍ଚନା ରହିଛି କୋବିଡ୍ ନାଇଣ୍ଟିନ୍ ଯୋଗୁଁ ସରକାର ଅଧିକ ଟିକସ ଲାଗୁ କରିବେ ବୋଲି କଳ୍ପନାଜଳ୍ପନା ଚାଲିଥିଲା କିନ୍ତୁ ବଜେଟ୍ରେ କୌଣସି ନୂଆ ଟିକସ ଲାଗୁ କରାଯାଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ବଜେଟ୍ରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଆବଣ୍ଚିତ ଅର୍ଥ ପରିମାଣ ବୃଦ୍ଧି ପାଇଥିବାର ଶ୍ରୀ ସିଂହ କହିଚ୍ଚନ୍ତି ପ୍ରହଲ୍ଲାଦ ପଟେଲ ବଜେଟ୍ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ କହିଛନ୍ତି କେନ୍ଦ୍ର ବଜେଟ୍ ଦେଶରେ ବୃହତର ମୌଳିକ ଡାଞ୍ଚା ସୃଷ୍ଟି କରିବ ଏହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ରର ବିକାଶ ଘଟିବ ମଧ୍ୟପ୍ରଦେଶର ଜବଲପୁରଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି କେନ୍ଦ୍ର ବଜେଟ୍ ଆତ୍ମନିର୍ଭର ଭାରତ ଦିଗରେ ଏକ ଉଚିତ୍ ପଦକ୍ଷେପ ସେ କହିଛନ୍ତି ବଜେଟ୍ରେ ବିଭିନ୍ନ ଐତିହାସିକ ସ୍ଥଳୀଗୁଡ଼ିକ ଚତୁପାର୍ଶ୍ୱରେ ମୌଳିକ ଢାଞ୍ଚାର ବିକାଶ ପାଇଁ ପ୍ରସ୍ତାବ ରହିଛି ଏହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ରକୁ ସବୁଠୁ ବେଶି ଲାଭ ପହଞ୍ଚିବ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତ୍ରିପୁରୀ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ

ଏଥିପାଇଁ ଜାମ୍ପୁ କାଶ୍ମୀରର କନସାଧାରଣ ବିଶେଷ କରି ଛାତ୍ରଛାତ୍ରୀ ପେଷାଦାର ଓ ବ୍ୟବସାୟୀ ସମ୍ପ୍ରଦାୟ ଆଶ୍ୱସ୍ତି ଅନୁଭୂବ କରୁଛନ୍ତି

ଏହି ନିଷ୍ପଭିକୁ ସ୍ୱାଗତ କରି ବ୍ୟବସାୟିମାନେ ସରକାରଙ୍କର ଏହା ଏକ ଉତ୍ତମ ପଦକ୍ଷେପ ବୋଲି କହିଛନ୍ତି ଇଷ୍କରନେଟ୍ ସେବା ବନ୍ଦ ହେବା ଯୋଗୁଁ ସେମାନେ ବହୁ ଅସୁବିଧା ଭୋଗ କରିଥିବାର କହିଛନ୍ତି

ଅର୍ଥମନ୍ତ୍ରଣାଳୟ କହିଛି ଏହି ରାଜ୍ୟଗୁଡ଼ିକ ସହଜରେ ବ୍ୟବସାୟ କରିବା ସଂସ୍କାର ଗୁଡ଼ିକୁ ଲାଗୁ କରିଥିବାରୁ ସେମାନେ ଅତିରିକ୍ତ ଆର୍ଥିକ ସମ୍ଭଳ ସଂଗ୍ରହ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି